ପିଏମ୍ ଫାର୍ମର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର କୃଷକମାନଙ୍କ ସହ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ମଧ୍ୟପ୍ରଦେଶରେ କିଷାନ୍ ମହାସମ୍ମେଳନରେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କୃଷକମାନଙ୍କର ସମସ୍ତ ସମସ୍ୟାର ସମାଧାନ କରିବାକୁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କୃଷି ସଂସ୍କାରକୁ ନେଇ ସନ୍ଦେହ କରିବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ସେ କହିଛନ୍ତି ସରକାର ଯଦି ସର୍ବନିମୁ ସହାୟକ ମୂଲ୍ୟ ବ୍ୟବସ୍ଥା ଲୋପ କରିବାକୁ ଚାହୁଁଥା'ନ୍ତେ ତାହେଲେ ସରକାର କେବେ ସ୍ୱାମୀନାଥନ୍ କମିଟି ରିପୋର୍ଟ ଲାଗୁ କରି ନ ଥା'ନ୍ତେ ବିରୋଧୀ ଦଳମାନେ କୃଷକମାନଙ୍କୁ ନେଇ ରାଜନୀତି କରୁଥିବାବେଳେ ଏନ୍ଡିଏ ସରକାର କୃଷକମାନଙ୍କର ଉନ୍ନତି ପାଇଁ ଉହର୍ଗୀକୃତ ଭାବେ କାର୍ଯ୍ୟ କରୁଥିବାର ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତିନୋଟିଯାକ କୃଷି ଆଇନ କୃଷକମାନଙ୍କର ଯଥେଷ୍ଟ ହିତ ସାଧନ କରିବ କୃଷିକ୍ଷେତ୍ରର ଉନ୍ନତି ଦିଗରେ ଏହି ଆଇନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ଆଇନଗୁଡ଼ିକୁ ପଚିଶି ତିରିଶି ବର୍ଷ ପୂର୍ବରୁ ଲାଗୁ କରିବାର ଥିଲା ସେ କହିଛନ୍ତି ପୂର୍ବର ସରକାରମାନେ ଏହାକୁ ଲାଗୁ କରିବାକୁ ପ୍ରତିଶ୍ରତି ଦେଇଥିଲେ ମଧ୍ୟ କେବେ ଲାଗୁ କରି ନ ଥିଲେ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ପୂର୍ବ ସରକାରମାନେ ଚାପି ରଖିଥିଲେ କିନ୍ତୁ ବର୍ଭମାନ ଏନ୍ଡିଏ ସରକାର ଏହାକୁ ଲାଗୁ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ଶାହା ବିବେକାନନ୍ଦ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି ସକାଳେ କୋଲ୍କାତାର ସିମ୍ଳା ଷ୍ଟ୍ରିଟ୍ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନକୁ ଗସ୍ତ କରିଛନ୍ତି ସେଠାରେ ପହଞ୍ଚବାପରେ ଶ୍ରୀ ଶାହା ସ୍ୱାମୀ ବିବେକାନନ୍ଦ ଶ୍ରୀରାମକୃଷ୍ଣଦେବ ଓ ଶାରଦାଦେବୀଙ୍କ ପ୍ରତିମ୍ଭର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କର ପୈତୃକ ବାସଭବନକୁ ଗସ୍ତ କରିଥିବାରୁ ସେ ନିଜକୁ ଭାଗ୍ୟବାନ୍ ମନେ କରୁଛନ୍ତି ଶ୍ରୀ ଶାହା କହିଛନ୍ତି ଭାରତୀୟ ଦର୍ଶନ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ଓ ଭାରତୀୟ ଦର୍ଶନକୁ ସ୍ୱାମୀ ବିବେକାନନ୍ଦ ବିଶ୍ୱ ଦରବାରରେ ପହଞ୍ଚାଇଥିଲେ ସ୍ୱାମୀ ବିବେକାନନ୍ଦଙ୍କ ବାଣୀଗୁଡ଼ିକର ଆକ୍ଟିର ଆଧୁନିକ ସମାଜରେ ସମ୍ପର୍ଶ୍ଣ ପ୍ରାସଙ୍ଗିକତା ରହିଛି ବୋଲି ଶ୍ରୀ ଶାହା କହିଛନ୍ତି ବିକେପି ଉପସଭାପତି ମୁକୁଲ୍ ରାୟ ଜାତୀୟ ସମ୍ପାଦକ କୈଳାସ ବିଜୟବର୍ଗିୟା ଓ ବିଜେପି ରାଜ୍ୟଶାଖା ସଭାପତି ଦିଲୀପ ରାୟ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଜେକେ ପୋଲିଙ୍ଗ୍ ଜାମ୍ମୁ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ଅଷ୍ଟମ ତଥା ଚ୍ଚଡ଼ାନ୍ତ ପର୍ଯ୍ୟାୟ ମତଦାନ ଆଉ ଅକ୍ଷ ସମୟ ପରେ ଶେଷ ହେବ

ପିଏମ୍ ଇଣ୍ଡଷ୍ଟ୍ରିଜ୍ ଭାରତକ୍ ଆତ୍ମନିର୍ଭର କରିବାରେ ସମ୍ପର୍ଣ୍ଣ ଶକ୍ତି ବିନିଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ଶିଳ୍ପ ସଂସ୍କା ଓ ବ୍ୟବସାୟିକ ସଙ୍ଗଠନଗୁଡ଼ିକୁ ଆହ୍ବାନ ଦେଇଛନ୍ତି

ସେ କହିଛନ୍ତି ନ୍ତଆ ନ୍ତଆ ଜ୍ଞାନକୌଶଳ ସହାୟତାରେ ବିଭିନ୍ନ ଚ୍ୟାଲେଞ୍ଗୁଡ଼ିକର ସମାଧାନ କରାଯାଇପାରିବ ଶ୍ରୀ ମୋଦି କହିଛନ୍ତି ତୁରନ୍ତ ଯୋଜନା ପ୍ରସ୍ତୁତ କରି ତାହାକ୍ ଶୀଘ୍ର କାର୍ଯ୍ୟକାରୀ କରିବା ଆଜି ଅପରିହାର୍ଯ୍ୟ ହୋଇପଡ଼ିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଶିଳ୍ପଗୁଡ଼ିକର ଦକ୍ଷତା କୁଶଳତା ଓ କାର୍ଯ୍ୟ କରିବାର ସାମର୍ଥ୍ୟ ବିଶ୍ୱକ୍ରକ ଦେଖାଇବାପାଇଁ ଏହା ହେଉଛି ପ୍ରକୃଷ୍ଣ ସମୟ

ପିଏମ୍ ଗୋଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ ମୁକ୍ତି ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା କଣାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଗୋଆକୁ ସ୍ୱାଧୀନ କରାଇବାରେ ଯେଉଁମାନେ ସାହସର ସହ ଲଢ଼ି ପ୍ରାଣବଳି ଦେଇଥିଲେ ସେମାନଙ୍କ ନିକଟରେ ଦେଶ ଚିରକୃତଜ୍ଞ ଆଗାମୀ ବର୍ଷଗୁଡ଼ିକରେ ସେ ଗୋଆର ଉତ୍ତରୋଭର ଉନ୍ନତି କାମନା କରିଛନ୍ତି ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ବିରୁଦ୍ଧରେ ଯଦି କୌଣସି ଦେଶ ଯୁଦ୍ଧ ଆରମ୍ଭ କରେ ତେବେ ଏହାର ଠିକଣା ଜବାବ୍ ଦେବାକୁ ଦେଶ ବେଶ୍ ସକ୍ଷମ ଯୁଦ୍ଧ କୌଶଳ ଓ ଶୈଳୀରେ ପରିବର୍ଭନ ଘଟୁଥିବାର ଦର୍ଶାଇ ଶ୍ରୀ ସିଂହ ବିମାନ ବାହିନୀର ନବନିଯୁକ୍ତ ଫ୍ଲାଇଙ୍ଗ୍ ଅଫିସରମାନଙ୍କୁ ଏହି ନୂଆ ଶୈଳୀ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ସାଇବର୍ ସେସ୍ ଭଳି ନୂଆ ନୂଆ ଯୁଦ୍ଧକୌଶଳ ଅନୁସାରେ ସେମାନେ ନିଜକୁ ପ୍ରସ୍ତୁତ କରିବାକୁ ହେବ ହାଇଦ୍ରାବାଦର ଡୁଣ୍ଡିଗଲ୍ ନିକଟରେ ଅବସ୍ଥିତ ଏୟାର୍ ଫୋର୍ସ ଏକାଡେମୀଠାରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରି ସେ କହିଛନ୍ତି ଭବିଷ୍ୟତର ଚ୍ୟାଲେଞ୍ଗୁଡ଼ିକର ମୁକାବିଲା ପାଇଁ ଫ୍ଲାଇଙ୍ଗ୍ ଅଫିସରମାନେ ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବାକୁ ପଡ଼ିବ ଏଥିପାଇଁ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଶେଇବାକୁ ହେବ ଭାରତ ଓ ଚୀନ୍ ମଧ୍ୟରେ ସମ୍ପ୍ରତି ହୋଇଥିବା ସଂଘର୍ଷ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଭାରତ ସର୍ବଦା ଏକ ଶାନ୍ତିପ୍ରିୟ ରାଷ୍ଟ୍ର ରହିଆସିଛି କିନ୍ତୁ ଯଦି କୌଣସି ଦେଶ ଏହାର ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ସ୍ଦୃଷ୍ଟି କରେ ତାହାହେଲେ ତାହାର ଜବାବ୍ ଦେବାକୁ ଭାରତ ଯଥେଷ୍ଟ ସକ୍ଷମ ବିଭିନ୍ନ ସାଗମ୍ରୀ ପରିବହନରେ ଭାରତୀୟ ବିମାନ ବାହିନୀର ସେବା ମନୋଭାବକୁ ସ୍କରଣ କରି ମନ୍ତ୍ରୀ କହିଛନ୍ତି ବିମାନ ବାହିନୀ ଏକ ବହୁମୁଖୀ ଭୂମିକା ନିର୍ବାହନ କରିଆସୁଛି

ମନ୍ତ୍ରଣାଳୟ କହିଛି ଦେଶରେ ଅଧିକ ନମ୍ରନା ପରୀକ୍ଷା ସଂକ୍ରମିତମାନଙ୍କ ଶୀଘ୍ର ଚିହ୍ରଟ କରିବା ଓ ସେମାନଙ୍କର ତୁରନ୍ତ ଚିକିହା କରିବା ଯୋଗୁଁ ଏହି ସଫଳତା ମିଳିଛି